ପିଲାଙକ ଶାରୀରିକ ବୌଦ୍ଧିକ ଓ ସାମାଜିକ ବିକାଶ ସୁନିଛିତ କରିବାପାଇଁ ପ୍ରତ୍ୟେକ ପର୍ଯ୍ୟାୟକୁ ଅଧିକ ଗୁରୁତ୍ୱ ଦେଇ ପିଲାଙ୍ ଶ୍ରେଷ୍ ସ୍ୱାର୍ଥ ଓ କଲ୍ୟାଣକୁ ଏଥିରେ ସମ୍ମାନ ଦିଆଯାଇଛି

ଦେବା ପାଇଁ ଦାବି କରି ରାଜ୍ୟ ସରକାରଙ୍ ପକ୍ଷରୁ କେନ୍ଦ ସରକାରଙ୍ ୁ ଏକ ସ୍କାରକପତ୍ର ପ୍ରଦାନ କରାଯାଇଛି

ପ୍ରମାଣ ମିଳିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି ଏସ୍ପି ଡାକ୍ତର ସାର୍ଥକ ଷଡଙ୍ଗୀ ଗଶମାଧ୍ଧମକୁ କହିଛନ୍ତି

ଅନ୍ୟପକ୍ଷରେ ଗତକାଲି ହୋଇଥିବା ବିଶୃଙ୍ଖଳା ସମ୍ମର୍କରେ ଶ୍ରୀମନିର ପ୍ରଶାସନ ପକ୍ଷରୁ ଯାଞ କରାଯାଉଛି ଯେଉଁ ସେବକମାନେ ଏଭଳି ବିଶ୍ୱଙ୍ଖଳା ସୃଷ୍କି କରିଥିଲେ ସେମାନଙ୍କୁ ଚିହ୍ନଟ କରାଯାଇଛି

ଫଳରେ ଘଟଶାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା